ବର୍ଉମାନ ପରିସ୍ସିତି ସ୍ୱାଭାବିକ ହୋଇଥିଲେ ମଧ୍ଧ ଦାବି ପ୍ରରଶ ନ ହେବା ପର୍ଯ୍ୟନ୍ତ ଶାତ୍ତିପ୍ରର୍ଷଭାବେ ଗଣଧାରଶା ଚାଲୁ ରହିବ ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୂଚନା ଦିଆଯାଇଛି

ସେହିପରି ସହରର ଉର୍ଦ୍ଦୁ ପାଠାଗାର ପରିସରରେ ପୁଲିଂ ଅଧିକାରୀ ଓ ପ୍ରିଜାଇଡିଂ ଅଫିସରମାନଙ୍କ ତାଲିମ ପ୍ରଦାନ କରାଯାଉଛି ଭୋଟ୍ କେନ୍ଦ୍ରରେ ନିର୍ବାଚନ ପରିଚାଳନ ପାଇଁ ସମସ୍ତ ପ୍ରକାର ଭିଉିଭ୍ରମିକୁ ଜିଲ୍ଲୁ ନିର୍ବାଚନ ଅଧିକାରୀ ତଥା କିଲ୍ଲାପାଳ ସମର୍ଥ ବର୍ମା ତଦାରଖ କରିଛନ୍ତି

ଆଜି ରାତି ସୁଦ୍ଧା ଶ୍ରୀକୀଉ ମାନେ ରତ ସିଂହାସନ ବିଜେ କରିବେ ଆସନ୍ତାକାଲିଠାର୍ସ ଶ୍ରୀମନ୍ଦିରରେ ଅନୁଭୋଗ କରାଯିବ

ଏହି ଅବସରରେ ଭକ୍ତମାନେ ରସଗୋଲା ଭୋଗ କରୁଥିବା ଦେଖିବାକୁ ମିଳିଛି

ଆଲେଚନାଚକ୍ରରେ ଯୋଗଦେଇଥିବା ଅତିଥିମାନେ ମତ ଦେଇଥିଲେ

ଦିନେ ଅନାହାର ଓ ମରୁଡି ପାଇଁ ଚର୍ଚିତ ଥିବା ଏହି ଜିଲ୍ଲାର ଚାଷୀ ଏବେ ଧାନ ଓ କପା ପରି ଅର୍ଥକରୀ ଫସଲ ଚାଷ କରି ଲାଭବାନ୍ ହୋଇପାରିଛନ୍ତି ଧାନ ଉପାଦନରେ ଏବେ ଜିଲ୍ଲା ରାକ୍ୟରେ ଦିତୀୟସ୍ତାନ ହାସଲ କରିଛି

ଉଠାଜଳସେଚନ ଓ ଅନ୍ୟାନ୍ୟ ମାଧ୍ଧମରେ ଉଭୟ ଖରିଫ ଓ ରବି ରତୁରେ ଚାଷକାର୍ଯ୍ୟ ସ୍ୟବ ହୋଇଛି ପାହାଡିଆ ଓ ଅଧିକ ଗଡାଣିଆ ଅଅଳରୁ ବହି ଯାଉଥିବା ଜଳଉହଗୁଡିକୁ ଚେକଡ୍ୟାମ ମାଧ୍ଧମରେ ରୋକାଯାଇ ସେହି ଜଳକୁ ଚାଷକାମରେ ବିନିଯୋଗ କରାଯିବା ସହ ଅବଶିଷ୍ ଜଳ ଜଳାଶ୍ରୟ ମଧ୍ଧମରେ ସଂରକ୍ଷଣ କରାଯାଇଛି

ଦେବଗଡ ପୋଲିସ ଘଟଣାସ୍ସୁଳରେ ପହଞ୍ ଗୋରୁ ଗୁଡିକ ଜବତ କରିଛି

ପାଇଁ ନେଇଥିଲେ